ରଷିକୁଲ୍ୟା ଏବଂ ବଂଶଧରା ଅବବାହିକାରେ ବନ୍ୟା ଆସି ଅନେକ ଅଞ୍ ଳ ଜଳମଗୁ ହୋଇଛି

ଋଷିକୁଲ୍ୟା ବିପଦ ସଙ୍କେତ ଉପରେ ରହିଥିବାବେଳେ ବଂଶଧାରା ବି ଫୁଲିବାରେ ଲାଗିଛି